ସେହି ନମୂନାଗୁଡ଼ିକୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ପରୀକ୍ଷାଗାର ଗୁଡ଼ିକରେ ପରୀକ୍ଷା କରାଯାଇଛି ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାର ଗୁଡ଼ିକୁ ଭୂତାଣୁ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରି କୋଭିଡ ନାଇଷ୍ଟିନ ଭୂତାଣୁର ପରୀକ୍ଷା ଦିଗରେ ଏହାର ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରୁଛି

ଆଇସିଏମ୍ଆର୍ ଆଡଭାଇଜରୀ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଅତ୍ୟଧିକ କରୋନା ଭଡାଣୁ ସଂକ୍ରମିତ ଅଞ୍ଚଳ ଗ୍ରଡ଼ିକରେ ର୍ୟାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ଗ୍ରଡ଼ିକର ବ୍ୟବହାର ସଂକ୍ରାନ୍ତରେ ପରାମର୍ଶ ସୂଚୀ ଜାରି କରିଛି ବହୁ ରାଜ୍ୟ ଏହିସବୁ କିଟ୍ ଗୁଡ଼ିକର ବ୍ୟବହାର ପାଇଁ ଚାହୁଁଥିବାରୁ ଆଇସିଏମ୍ଆର୍ ଏହି ପରାମର୍ଶ ଜାରି କରିଛି ଆଇସିଏମ୍ଆର୍ କହିଛି ଜାତୀୟ ଟାକ୍ ଫୋର୍ସ ବିଭିନ୍ନ ଦେଶରେ ଏହି କିଟ୍ର ବ୍ୟବହାର ସଂକ୍ରାନ୍ତରେ ତଥ୍ୟର ପୁଙ୍ଗାନୁପୁଙ୍ଗ ବିଶ୍ଳେଷଣ କରିଛି ଓ ବିଶ୍ଳେଷଣରୁ ମିଳିଥିବା ତଥ୍ୟକୁ ଭିଭିକରି କୋଭିଡ ନାଇଷ୍ଟିନ୍ ଭୂତାଣୁ ପରୀକ୍ଷା ନିୟମରେ ସଂଶୋଧନ କରାଯାଇଛି ଆଇସିଏମ୍ଆର୍ କହିଛି ର୍ୟାପିଡ୍ ଆଣ୍ଟିବଡି ଟେଷ୍ଟ କିଟ୍ ଗୁଡ଼ିକର ବ୍ୟବହାର ସମୟରେ ଅତ୍ୟନ୍ତ ସାବଧାନତା ଅବଲମ୍ଘନ କରାଯିବା ଦରକାର କାରଣ ର୍ୟାପିଡ ଆଣ୍ଟିବଡି ଟେଷ୍ଟ କୋଭିଡ ନାଇଷ୍ଟିନ ଭୂତାଣୁର ପରୀକ୍ଷା ପାଇଁ ମୁଖ୍ୟ ପରୀକ୍ଷାର ଏକ ବିକଳ୍ପ ନୁହେଁ ଆଇସିଏମ୍ଆର୍ କହିଛି ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ରୋଗ ବ୍ୟାପିବାର ସମୀକ୍ଷା କରିବା ପାଇଁ ର୍ୟାପିଡ ଆର୍ଷ୍ଟିବଡି ଟେଷ୍ଟ ଏକ ସହାୟକ ପରୀକ୍ଷା ବ୍ୟବସ୍ଥା

ଆଇସିଏମ୍ଆର୍ ପୁଣି କହିଛି ଏହି ପରୀକ୍ଷା ସମ୍ଭନ୍ଧରେ ତଥ୍ୟମାନ ଧୀରେ ଧୀରେ ପଦାକୁ ଆସିଛି ରୋଗ ନିର୍ପଣ ପାଇଁ ଏହାର ପ୍ରୟୋଗକୁ ବର୍ତ୍ତମାନ ପରୀକ୍ଷା କରାଯାଉଛି ର୍ୟାପିଡ ଟେଷ୍ଟଗୁଡ଼ିକ ମହାମାରୀ ରୋଗ ଗୁଡ଼ିକର ଅଧ୍ୟୟନ ଲାଗି ଉପଯୋଗୀ ଓ ଏହାକୁ ପର୍ଯ୍ୟବେକ୍ଷଣ ପାଇଁ ବ୍ୟବହାର କରାଯାଇଥାଏ ଏହି ପରୀକ୍ଷା କଡା ଡାକ୍ତରୀ ତତ୍ତ୍ୱାବଧାନରେ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ଜିଓଏନ୍ ରିଭ୍ୟ ମନ୍ତ୍ରୀମାନଙ୍କର ଏକ ଗୋଷୀର ବୈଠକ ବସି କୋଭିଡ ନାଇଷ୍ଟିନ୍ର ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ଏ ଜନିତ ପରିସ୍ଥିତିର ସମୀକ୍ଷା କରିଯାଇଛି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ନ୍ତଆଦିଲ୍ଲୀରେ ମନ୍ତ୍ରିମାନଙ୍କ ଗୋଷୀର ଏହି ବୈଠକରେ କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ପଦକ୍ଷେପ ଗୁଡ଼ିକର ବିସ୍ତୃତ ଆଲୋଚନା କରାଯାଇଛି ବୈଠକରେ ଏର୍ପ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଶାରିରୀକ ଦୂରତ୍ୱ ବଜାୟ ରଖିବା ସଂକ୍ରାନ୍ତିୟ ସ୍ଥିତି ଓ କୋଭିଡ ନାଇଷ୍ଟିନ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ଗ୍ରହଣ କରିଥିବା କଡ଼ା ପଦକ୍ଷେପ ଗୁଡ଼ିକ ଉପରେ ଆଲୋଚନା କରାଯାଇଛି ବୈଠକ ସମୟରେ କୋଭିଡ ନାଇଷ୍ଟିନ୍କୁ ନିୟନ୍ତ୍ରଣ କରିବା ପାଇଁ ଦେଶର ସମସ୍ତ ଜିଲ୍ଲା ସେମାନଙ୍କର କରୁରୀକାଳୀନ ଯୋଜନାମାନ ପ୍ରଣୟନ କରି ସେଗୁଡ଼ିକୁ ଲାଗୁ କରିବାକୁ ସେମାନଙ୍କୁ କୁହାଯାଇଥିବାର ସୂଚନା ଦିଆଯାଇଛି ଡେଡିକେଟେଡ କୋଭିଡ ନାଇଷ୍ଟିନ୍ ହସ୍କିଟାଲ ସ୍ଥାପନ ସମସ୍ତ ହସ୍କିଟାଲ ଗୁଡ଼ିକରେ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଯୋଗାଣ ଭେଷ୍ଟିଲେଟର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଯନ୍ତ୍ରପାତି ଯୋଗାଣ ସମେତ ରାକ୍ୟଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯାଇଛି କାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ ନାଇଷ୍ଟିନ୍ ସେକ୍ଷର ଓ ହସିଟାଲ ଗୁଡ଼ିକୁ ଚିହ୍ନଟ କରିବା ପାଇଁ ରାଜ୍ୟଗୁଡ଼ିକୁ କୁହାଯାଇଛି

ଏହି ହାର ଅନେକ ଦେଶ ତୁଳନାରେ ଯଥେଷ୍ଟ ଭଲ ରହିଥିବାର କୁହାଯାଇଛି ମନ୍ତ୍ରୀମାନଙ୍କର ଗୋଷ୍ଠୀ ଭୂତାଣୁ ପରୀକ୍ଷାପାଇଁ ଗ୍ରହଣ କରାଯାଇଥିବା ରଶକୌଶଳ ଓ ଦେଶରେ ଭୂତାଣୁ ପରୀକ୍ଷା ପାଇଁ କିଟ୍ ଗୁଡ଼ିକର ମହଜୁଦ ପରିମାଣ ବିଷୟରେ ସମୀକ୍ଷା କରିଛନ୍ତି ତା'ଛଡା ଅତ୍ୟଧିକ ସଂକ୍ରମିତ ଅଞ୍ଚଳ କ୍ଲୁଷ୍ଟର ପରିଚାଳନା ବିଷୟରେ ମଧ୍ୟ ସମୀକ୍ଷା କରାଯାଇଛି

ସେହି ଜିଲ୍ଲା ଗୁଡ଼ିକରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇନାହାନ୍ତି

ଏଗୁଡ଼ିକ ଆମର ଗୌରବମୟ ଇତିହାସର ପ୍ରତ୍ୟେକ୍ଷ ପ୍ରମାଣ ବୋଲି ଶ୍ରୀ ନାଇଡୁ କହିଛନ୍ତି ସେ କହିଛନ୍ତି ଐତିହ୍ୟ ସମଗ୍ର ମାନବ ଜାତିର ସମ୍ପଦ ବୋଲି ସମସ୍ତଙ୍କୁ ମନେ ରଖିବାକୁ ହେବ ଉପରାଷ୍ଟ୍ରପତି ପୁଣି କହିଛନ୍ତି ଭାରତର ସମୃଦ୍ଧ ଐତିହ୍ୟ ପରମ୍ପରା ଓ ସଂସ୍କୃତି ବିଷୟରେ ଜନସଚେତନତା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ଦେଶର ବଡବଡ ଐତିହ୍ୟସ୍ଥଳୀଗୁଡ଼ିକ ବିଷୟରେ ଗୃହମଧ୍ୟରେ ଆବଦ୍ଧ ରହିବା କଟକଣା ସମୟରେ ଜ୍ଞାନ ଆହରଣ କରିବାକୁ ସେ ଯୁବପିତ୍ନୀଙ୍କୁ ଆହ୍ୱାନ ଦେଇଛନ୍ତି

ତେବେ ଏହି ମୃତଲୋକମାନଙ୍କ ମଧ୍ୟରେ ବିଭିନ୍ନ କେୟାର ହୋମ୍ ଓ ସମ୍ପ୍ରଦାୟରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ ବ୍ରିଟେନ୍ ହାଉସ୍ ଅଫ୍ କମନ୍ସ ସ୍ୱାସ୍ଥ୍ୟ କମିଟି ବୈଠକରେ ଉଦ୍ବୋଧନ ଦେଇ ବ୍ରିଟେନ୍ ସ୍ୱାସ୍ଥ୍ୟମନ୍ତ୍ରୀ ମାଟ ହାନକଙ୍କ କହିଛନ୍ତି ପୁଲିସ ଅଗ୍ନିସମ ସେବା ଓ ଜେଲ୍ ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ମଧ୍ୟ କୋଭିଡ ନାଇଞ୍ଜିନ୍ ପରୀକ୍ଷା କରାଯିବ

ନାଇଜେରିଆ ଷ୍ଟାଫ୍ ନାଇଜେରିଆ ରାଷ୍ଟ୍ରପତି ମହମ୍ମଦ ଗୁହାରୀଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଆବାକ କିଆରୀ କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଛନ୍ତି

ସେ ମଧୁମେହ ଭଳି ବହୁ ରୋଗରେ ପୀଡିତ ଥିଲେ

ନାଇଜେରିଆ ରାଷ୍ଟ୍ରପତି ଶ୍ରୀ ଗୁହାରୀଙ୍କର ସେ ଜଣେ ବିଶ୍ୱସ୍ତ ଅଫିସର ଥିଲେ